ରାଫେଲ ଯୃଦ୍ଧବିମାନ ଘଟଣାରେ ଜେପିସି ତଦନ୍ତ ପାଇଁ ଶ୍ରୀ ଗାନ୍ଧୀ ଦାବି କରିଛନ୍ତି

ଏହି କମିଟି ସବୁ ପକ୍ଷକଙ୍କ ସହ ଆଲୋଚନା କରି ଅହମିଆ ବିଧାନସଭା ଓ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାରେ ଆସାମ ଲୋକମାନଙ୍କ ପାଇଁ କେତେ ସଂଖ୍ୟାର ସ୍ଥାନ ସଂରକ୍ଷିତ ରହିବା ଆବଶ୍ୟକ ସେ ସମ୍ପର୍କରେ ଅନୁଧ୍ୟାନ କରିବେ ଶ୍ରୀ ସିଂ କହିଛନ୍ତି ଅହମିଆ ତଥା ଆସାମର ଅନ୍ୟାନ୍ୟ ନିଜସ୍ୱ ଭାଷାର ସୁରକ୍ଷା ଆସାମ ସରକାରଙ୍କ ଅଧୀନରେ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ତଥା ଆସାମ ଲୋକମାନଙ୍କ ସାଂସ୍କୃତିକ ସାମାଜିକ ଭାଷାଗତ ପରିଚୟକୁ ସୁରକ୍ଷା ଓ ସଂରକ୍ଷିତ ରଖିବା ଦିଗରେ କିଭଳି ପଦକ୍ଷେପ ନିଆଯିବ କମିଟି ସେ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ ଏହି କମିଟି ଗଠନ ଦ୍ୱାରା ଆସାମ ଚୁକ୍ତିକୁ କାୟମନୋ ବାକ୍ୟରେ କାର୍ଯକାରୀ କରିବା ପାଇଁ ପଥ ଉନ୍କକ୍ତ ହେବା ସହ ଆସାମବାସୀଙ୍କ ଦୀର୍ଘଦିନର ଆଶା ପ୍ରରଣ ହେବା ଦିଗରେ ଏହା ସହାୟକ ହୋଇପାରିବ ପାର୍ଲାମେଣ୍ଟ ରାଫେଲ ଯୁଦ୍ଧ ବିମାନ କିଣା କାବେରୀ ପ୍ରସଙ୍ଗ ଓ ଅନ୍ୟ କିଛି ପ୍ରସଙ୍ଗକ୍ କେନ୍ଦ୍ର କରି ପାର୍ଲାମେଷ୍ଟର ଉଭୟ ସଭାକୁ ଆଜି ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଛି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଫେଲ ଯୁଦ୍ଧ ବିମାନ କିଣା ଘଟଣାରେ କଂଗ୍ରେସ ସଭାପତି ରାହ୍ରଳ ଗାନ୍ଧୀ ଆଶିଥିବା ଅଭିଯୋଗଗୁଡିକୁ ନେଇ ତାଙ୍କର ତୀବ୍ର ସମାଲୋଚନା କରିଛନ୍ତି ଶ୍ରୀ ଗାନ୍ଧୀ ଲଗାତାର ଭାବେ ମିଥ୍ୟା ପ୍ରଚାର କରୁଥିବାର ସେ ଦୋଷାରୋପ କରିଛନ୍ତି କଂଗ୍ରେସର ସମାଲୋଚନା କରି ସେ କହିଛନ୍ତି ପୂର୍ବ ପ୍ରତିରକ୍ଷା ଦ୍ରର୍ନୀତିର ଷଡଯନ୍ତ୍ରକାରୀମାନେ ଏବେ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ଲୋକସଭାରେ ରାଫେଲ ପ୍ରସଙ୍ଗ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି

ବୁଝାମଣା ଚୂଡାନ୍ତ କରାଯିବା ସମୟରେ ଉପଯୁକ୍ତ ପଦ୍ଧତି ଗ୍ରହଣ କରାଯାଇଥିଲା ଓ ସୁପ୍ରିମକୋର୍ଟ ମଧ୍ୟ ତାଙ୍କର ରାୟରେ ସମସ୍ତ ବିଷୟ ସ୍ୱଷ୍ଟ କରିଥିଲେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପରିକରଙ୍କ ଟେପ୍ ପ୍ରସଙ୍ଗରେ ସେ କହିଛନ୍ତି ଶ୍ରୀ ପରିକର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଟେପ୍ ନକଲି ବୋଲି ଦର୍ଶାଇଛନ୍ତି ଅନୀଲ ଅମ୍ଘାନୀଙ୍କ ଫାର୍ମକୁ ସରକାର ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଶ୍ରୀ ଜେଟଲୀ କହିଛନ୍ତି ଅଂଶୀଦାରଙ୍କୁ ଦାସୋ କମ୍ପାନୀ ମନୋନୀତ କରିଥିଲା ପୂର୍ବରୁ କଂଗ୍ରେସ ସଭାପତି ରାହୁଳଗାନ୍ଧୀ ବିତର୍କ ଆରମ୍ଭ କରି ବିମାନ କିଣା ପଦ୍ଧତି ମୂଲ୍ୟ ଓ ପୂଷ୍ଠପୋଷକତା ଆଦି ଉପରେ ପ୍ରଶ୍ୱବାଚୀ ଉଠାଇଥିଲେ ବର୍ତ୍ତମାନ ସୁଦ୍ଧା କାହିଁକି ଗୋଟିଏ ମଧ୍ୟ ବିମାନ ଆସିନାହିଁ ବୋଲି ପ୍ରଶ୍ନ କରିଥିଲେ

ରାଫେଲ ଯୁଦ୍ଧବିମାନ କିଣାର ଜେପିସି ତଦନ୍ତ ପାଇଁ ଶ୍ରୀ ଗାନ୍ଧୀ ଦାବି କରିଥିଲେ ଶ୍ରୀ ଜେଟଲୀ ବିତର୍କରେ ଅଂଶଗ୍ରହଣ କରିବା ସମୟରେ କଂଗ୍ରେସ ସଦସ୍ୟମାନେ ବାଚସ୍ୱତିଙ୍କ ଆସନ ନିକଟକୁ ଚାଲିଯାଇ କେପିସି ତଦନ୍ତ ଦାବି କରିଥିଲେ ଏଆଇଏଡିଏମ୍କେ ଓ ତେଲୁଗୁଦେଶମ୍ ପାର୍ଟି ସଦସ୍ୟମାନେ ପ୍ରତିବାଦ କରିବାକୁ ସଭାକୁ ମଧ୍ୟାହ୍ନ ପୂର୍ବରୁ ଦୁଇ ଥଦୁଇ ଥର ମୁଲ୍ତବୀ ରଖାଯାଇଛି ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ନଦୀ ଉପରେ ବନ୍ଧ ନିର୍ମାଣକୁ ବିରୋଧ କରି ପ୍ରତିବାଦ କରିଥିଲେ ଏହା ପରେ ପ୍ରବଳ ହଟ୍ଟଗୋଳ ହେବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା

ସେମାନଙ୍କ ମଧ୍ୟରେ ଟିଜି ଭେଙ୍କଟେଶ ରାଜୁ ଡକ୍ଟର କେ କାମରାଜ ଏ ଅନଓ୍ୱାର ରାଜା ଟି ରାଧାକ୍ରିଷ୍ଣନ ଓ ଏମ ଉଦୟ କୁମାର ରହିଛନ୍ତି ପିଏମ୍ ଏପି ବିଜେପି ୱାର୍କର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟିକୁ ମୂଳ୍ତରରୁ ମଜବୁତ କରି ଲୋକମାନଙ୍କ ସହ ଉତ୍ତମ ଯୋଗାଯୋଗ ରଖିବାକୁ ଆନ୍ଧ୍ରପ୍ରଦେଶର ବିଜେପି କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆନ୍ଧ୍ରପ୍ରଦେଶର ବିଜେପି କର୍ମୀମାନଙ୍କ ବାର୍ତ୍ତାଳାପ କରି ଶ୍ରୀ ମୋଦି କହିଛନ୍ତି'ଗଣତନ୍ତ୍ର ଭବିଷ୍ୟତ ଗଠନର ପର୍ବ ଓ ଯୁବାମାନେ ଭାରତର ଭବିଷ୍ୟତ ଗଠନର ମୂଳରେ ଅଛନ୍ତି ଶ୍ରୀ ମୋଦି କହିଛନ୍ତି' ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବଚ୍ଚନବଦ୍ଧ ପ୍ରଧାନମନ୍ତ୍ରୀ କହିଛନ୍ତି' ଆନ୍ଧ୍ରପ୍ରଦେଶରେ ଯେଉଁମାନେ ଶାସନର ଅଛନ୍ତି' ଲୋକମାନେ ସେମାନଙ୍କର ବାସ୍ତବତାକୁ ଜାଶିବା ଉଚିତ ଭାରତର ଯୁବଶକ୍ତି ବିକାଶ ଓ ଉତ୍ତମ ମୌଳିକ ଢାଞ୍ଚା ଚାହେଁ ଓ ଦୁର୍ନୀତିକୁ ଘ୍ନଶା କରେ ଭାରତକୁ ଦୁର୍ନୀତି ମୁକ୍ତ କରିବାକୁ କେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନେ ତାହା ଜାଣନ୍ତି ଶ୍ରୀ ମୋଦି କହିଛନ୍ତି' କେବଳ ବିଜେପି ଯୁବାମାନଙ୍କର ଆଶା ଓ ଆକାଙ୍କ୍ଷାକୁ ହୃଦୟଙ୍ଗମ କରେ ଓ ସେମାନଙ୍କର ସ୍ୱପୁର ଭାରତ ଗଠନ କରିବା ଦିଗରେ କାର୍ଯ୍ୟ କରେ ସେ କହିଛନ୍ତି ଭାରତର ବୈଦେଶିକ ନୀତି 'ଭାରତ ପ୍ରଥମେ' ମୂଳମନ୍ତ୍ର ଉପରେ ପର୍ଯ୍ୟବେଶିତ ସେ କହିଛନ୍ତି କେଳବ ସତ୍ୟ ହିଁ ମିଥ୍ୟାର ସୁନାମୀକୁ ପରାସ୍ତ କରିବ ପିଏମ୍ ଇକ୍କରଭ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି କଂଗ୍ରେସ ଦଳ କ୍ଷମତାରେ ଥିବା ରାଜ୍ୟ ଗୁଡିକରେ କୃଷଋଣ ଛାଡ ଘୋଷଣା କରି ରାଷ୍ଟ୍ରକୁ ଭ୍ରମିତ କରୁଛି ଏକ ସମ୍ବାଦ ସରବରାହ ସଂସ୍ଥା ସହିତ ସାକ୍ଷାତକାରରେ ସେ କହିଛନ୍ତି ସବୁ ଚାଷୀଙ୍କ ଋଣ ଛାଡ ପାଇଁ କଂଗ୍ରେସ ଯେଉଁ ପ୍ରତିଶୁତି ଦେଇଥିଲା ତାହା ପୂରଣ କରିନାହିଁ ଶ୍ରୀ ମୋଦି କହିଛନ୍ତି ଚାଷୀମାନଙ୍କ ଋଣ ସମସ୍ୟାର ଏହା ଆଦର୍ଶ ସମାଧାନ ପନ୍ଥା ନୁହେଁ ସେ କହିଛନ୍ତି ଯେଉଁ ଚାଷୀମାନେ ଆତ୍କହତ୍ୟା କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ମହାଜନଙ୍କ ଠାରୁ ଋଣ ନେଉଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନଙ୍କ ଜୀବନରେ ଉନ୍ନତି ଆଶିବା ଦିଗରେ ତାଙ୍କ ସରକାର ଆନ୍ତରିକତା ସହ ପଦକ୍ଷେପ ନେଉଛନ୍ତି

ସେ ଆହୁରି କହିଛନ୍ତି ଶୀତଳ ଭଣ୍ଡାର ଗୋଦାମ ବ୍ୟବସ୍ଥା ମାଧ୍ୟମରେ ଫସଲର ଗଣୁବତ୍ତାକୁ ମହକ୍ରୁଦ୍ ରଖି କୃଷକମାନେ କିଭଳି ଅଧିକ ଲାଭବାନ ହୋଇପାରିବେ ସରକାର ସେ ଦିଗରେ ପଦକ୍ଷେପ ନେଉଛନ୍ତି ଅର୍ଥନୈତିକ ଅପରାଧୀ ନୀରବ ମୋଦି ବିଜୟ ମାଲ୍ୟା ଓ ମେହୁଲ ଚୋକସୀଙ୍କ ଉପରେ ମନ୍ତବ୍ୟ ଦେଇ ଶ୍ରୀମୋଦି କହିଛନ୍ତି ସରକାରଙ୍କ ମଜବୁତ ନୀତି ଭୟରେ ସେମାନେ ଦେଶଛାଡି ଚାଲିଯାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କିଏସଟି କର ବ୍ୟବସ୍ଥାକୁ ସରଳୀକୃତ କରିପାରିଛି

ସଂସଦରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ଉପରେ ଫଳପ୍ରଦ ଆଲୋଚନା ପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି ସଂସଦ ବିଚାର ଆଲୋଚନା ମଞ୍ଚ ହୋଇଥିବାରୁ ପ୍ରତିଟି ସଦସ୍ୟ ଏହାକୁ ସମ୍ମାନ ଜଣାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ସେଠାର୍ଚ ସେ ଗୁର୍ରଦାସପ୍ରର ଯାଇ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଦେଶରେ ବିଜ୍ଞାନ ବୈଷୟିକ ଜ୍ଞାନ ଓ ନବୀକରଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁସାରେ ଏହା ପଞ୍ଚମ ଭାରତୀୟ ବିଜ୍ଞାନ କଂଗ୍ରେସ ହେବ ଯେଉଁଥିରେ ଶ୍ରୀ ମୋଦୀ ଉଦ୍ବୋଧନ ଦେବେ ପିଏମ ଶିଖ୍ ମେମ୍ବର୍ସ ଶିଖ୍ ସମ୍ପ୍ରଦାୟର କିଛି ସଦସ୍ୟ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିଛନ୍ତି

ଦଙ୍ଗା ଉପରେ ତଦନ୍ତକ୍ ଘୋଡାଇବାକୁ କଂଗ୍ରେସ ପାର୍ଟି ଏହାର କ୍ଷମତାର ପ୍ରୟୋଗ କରିଥିଲା ବୋଲି ସେ ଦୋଷାରୋପ କରିଛନ୍ତି ଜଗଦୀଶ ଟାଇଟଲଙ୍କ ଭଳି କଂଗ୍ରେସ ନେତାମାନଙ୍କୁ ବଞ୍ଚାଇବା ପାଇଁ ପ୍ରମାଣ ବଦଳାଇ ଦିଆଯାଇଥିବାର ସେ ଦୋଷାରୋପ କରିଛନ୍ତି

ଗତ ରାତିରେ ଏହି ଆକ୍ରମଣ ହୋଇଛି ଜଣେ ସରକାରୀ କର୍ମକର୍ତ୍ତା କହିଛନ୍ତି ଆଫଗାନିସ୍ତାନ ସେନାବାହିନୀ ଯବାନମାନେ ତାଲିବାନ୍ ସନ୍ତାସବାଦୀମାନଙ୍କୁ ଘଉଡାଇବାରେ ସଫଳ ହୋଇଛନ୍ତି ସେହି ସନ୍ତାସବାଦୀମାନେ ଶିବିର ମଧ୍ୟକୁ ପ୍ରବେଶ କରିଥିଲେ ସେ କହିଛନ୍ତି ଗୁଳି ବିନିମୟ ସମୟରେ ଅନେକ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ଓ ଆହତ ହୋଇଛନ୍ତି ମୃତ ସନ୍ତାସବାଦୀମାନଙ୍କୁ ସେମାନେ ସାଙ୍ଗରେ ନେଇ ପଳାୟନ କରିଥିବାର୍ତ କେତେ ସଂଖ୍ୟକ ସନ୍ତାସବାଦୀ ମୃତ୍ୟୁବରଣ କରିଛନ୍ତି ତାହା ସ୍ୱଷ୍ଟ ହୋଇପାରିନାହିଁ ଫାଇନାଲ ଟେଷ୍ଟ ପ୍ରିଭ୍ୟ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆସନ୍ତାକାଲି ସିଡ୍ନୀଠାରେ ଚତ୍ରର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଆରମ୍ଭ ହେଉଥିବାବେଳେ ଭାରତରୀୟ ଦଳ ଇତିହାସ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି